ପୁରୀରେ ଥିବା ବିଭିନ୍ନ ପୁଷ୍କରିଶୀର ପୁନରୁଦ୍ଧାର ଏବଂ ଐତିହ୍ୟସ୍ଚଳର ସଂରକ୍ଷଣ କରାଯିବ

ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଆସୁଥିବା ମଠଗୁଡ଼ିକ ସ୍ଚାନାନ୍ତର କରାଯିବ

ଏଥ ସହିତ ଓଡିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ ମଧ୍ଧ ଆସନ୍ତାକାଲିଠାରୁ ଉପଲହ ହେବ

ଏହି ସମୟରେ ସାଧାରଣ ଜନତା ଚତୁର୍କ୍ରା ମୂର୍ଭିଙ୍କୁ ଦର୍ଶନ କରିପାରିବେ ନାହିଁ ତେବେ ଆସନ୍ତାକାଲି ସକାଳୁ ଶ୍ରୀମନ୍ଦିରର ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶ୍ରୀକୃଷ୍ଙ୍କୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବ୍ୟବସ୍କା କରାଯାଇଛି

କନିକା ରେଞ୍ଞ ଅଫିସର ସୁବ୍ରତ କୁମାର ପାତ୍ର ଫରେଷ୍ଟର ବିଜୟ ନାୟକଙ୍କ ନେତୂତ୍ୱରେ ଦୁଇଦଳ ଗଠନ କରାଯାଇଛି

ସେ ଛେଳି ଚରାଇବାକୁ ଯାଇଥିବାବେଳେ ଏହି ଅଘଟଶ ଘଟିଥିଲା